କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ବାଷ୍ବ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତୀ ଧର୍ମେନ୍ଦ ପ୍ରଧାନ ଏହି ସୂଚନା ଦେଇଛନ୍ତି

ସପ୍ତାହକ ମଧ୍ଧରେ ଲଗେଜ ସ୍କାନର କାର୍ଯ୍ୟକ୍ଷମ ହେବ ବୋଲି ବୈଠକର୍ ଜଣାଯାଇଛି

ସାମାଜିକ ଶିକ୍ଷା ଓ ସ୍ୱାସ୍ଘ୍ୟ ହାର ଭଲ ରହିଛି ବୋଲି ସେ କହିଛନ୍ତି

ସେଲଟର ହୋମ୍ ବନ୍ଦ ଢେଙ୍କାନାଳସ୍ଷ୍ତିତ ଗୁଡ ନ୍ୟୁଜ ସଂସ୍ଥା ନାମରେ ଗୁରୁତର ଅଭିଯୋଗ ଆସିବା ପରେ ପୁରୀଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ପେଣୁକଟା ଠାରେ ଥିବା ଏକ ସେଲଟର ହୋମକ୍ ଗତକାଲି ଯାଞ କରାଯାଇଥିଲା

କରିଦିଆଯାଇଥିଲା

ତେବେ କେଉଁ ଅନୁମତି ଆଧାରରେ ଏଠାରେ ଏହି ସେଲଟର ହୋମ୍ ଚାଲିଥିଲା ତାହାର ଜବାବ ତଲବ କରାଯାଇଛି ଜବାବ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ପକାଶ କରିଛି

ମନ୍ଦିର ଗାତ୍ରରେ ଖୋଦିତ ମୂର୍ଭିରାଜି ଜୀବନ୍ୟାସ ପାଇ ମଞ୍ଚକୁ ଅବତରି ଆସିଲାପରି ପ୍ରତୀୟମାନ ହୋଇଥିଲା ଏଥିରେ ପର୍ଯ୍ୟଟନ ସଚିବ ବିଶାଲ ଦେବ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ମଧ୍ଧ ଯୋଗ ଦେଇଥିଲେ ଏଥିସହିତ ଚନ୍ଦ୍ରଭାଗା କୁଳରେ ମଧ୍ୟ ସମାନ୍ତର ଭାବରେ ଆୟୋଜିତ ହୋଇଥିବା ଆନ୍ତଜାର୍ତିକ ବାଲୁକା କଳା ଉହବ ଅନୁଷ୍ବିତ ହୋଇଯାଇଛି

ମାମଲା ଶ୍ରଣାଣି ରାଜ୍ୟ ସୂଚନା କମିଶନର ଶିଶୁପ୍ରଭା ବିନ୍ଧାଶି ନବରଙ୍ଙପୁରଠାରେ ବିଭିନ୍ନ ମାମଲାର ଶୁଣାଶି କରିଛନ୍ତି